ଆଜି ସମଗ୍ର ଦେଶରେ ଇଦ୍ ଉଲ୍ ଫିତର୍ ପର୍ବ ପାଳିତ ହୋଇଛି

ଦେଶରେ ସାଧାରଣତଃ ମାର୍ଚ୍ଚ ମାସ ଶେଷ ଆଡ଼କୁ ଗହମ ଅମଳ ଆରମ୍ଭ ହୋଇଥାଏ ଓ ଏପ୍ରିଲ୍ ପ୍ରଥମ ସପ୍ତାହରୁ ଗହମ ସଂଗ୍ରହ ଆରମ୍ଭ କରାଯାଇଥାଏ

ଇତିମଧ୍ୟରେ ଗହମ ପାଚି ଅମଳ ଉପଯୋଗୀ ହୋଇଯାଇଥିଲା

ନିରାପଦର ସହ ଗହମ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ କରିବା ସରକାରଙ୍କ ସମ୍ମୁଖରେ ସବୁଠୁ ବଡ଼ ଚ୍ୟାଲେଞ୍ ଭାବେ ଛିଡ଼ା ହୋଇଥିଲା ଜନସଚେତନତା ସୂଷ୍ଟି ଶାରୀରିକ ଦୂରତ ବଜାୟ ରଖିବା ନିୟମର ପାଳନ ଓ ବୈଷୟିକ ଜ୍ଞାନର ବ୍ୟାପକ ବ୍ୟବହାର ମାଧ୍ୟମରେ ଏକ ବହୁମୁଖୀ ରଣକୌଶଳ ଗ୍ରହଣ କରାଯାଇ ଗହମ ସଂଗ୍ରହ କରାଯାଇଥିଲା କ୍ରୟକେନ୍ଦ୍ରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇ କୃଷକମାନଙ୍କର ଉପସ୍ଥିତି ଯେପରି କମ୍ରୁ କମ୍ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା ଏହିଭଳି ସୁନିୟୋକିତ ଉପାୟରେ ଭାରତ ସରକାର ଭାରତୀୟ ଖାଦ୍ୟ ନିଗମ ସମସ୍ତ ରାଜ୍ୟ ସରକାର ଓ ସେମାନଙ୍କର ସଂସ୍ଥାଗୁଡ଼ିକଦ୍ୱାରା ସହଜରେ ଗହମ ସଂଗ୍ରହ କରାଯାଇଥିଲା ଓ ସେଗୁଡ଼ିକୁ କେନ୍ଦ୍ରୀୟ ପୁଲ୍ରେ ପହଞ୍ଚାଯାଇଥିଲା

ସେ କହିଛନ୍ତି ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରୁ ଆସନ୍ତାକାଲି ସନ୍ଧ୍ୟାରେ ସ୍କେଶାଲ୍ ଟ୍ରେନ୍ଗୁଡ଼ିକ ଆସି ଗୌହାଟୀରେ ପହଞ୍ଚବ ତାହା ପରଦିନ ଦିଲ୍ଲୀ ଓ କେରଳରୁ ଆଉ ଦୁଇଟି ଟ୍ରେନ୍ ମଧ୍ୟ ଆସି ଗୌହାଟୀହରେ ପହଞ୍ଚବ ପ୍ରସାଦ ବିଏସ୍ଏନ୍ଏଲ୍ ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ପଣ୍ଟିମବଙ୍ଗ ଏବଂ ଓଡ଼ିଶାର ଟେଲି ଯୋଗାଯୋଗ ସଚିବ ବିଏସ୍ଏନ୍ଏଲ୍ ଚେୟାର୍ମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଓ ଚିଫ୍ କେନେରାଲ୍ ମ୍ୟାନେଜର୍ମାନଙ୍କ ସହ କଥାବାର୍ତ୍ତା କରି ଦୁଇଟିଯାକ ରାଜ୍ୟରେ ଶୀଘ୍ର ଟେଲିଫୋନ୍ ସେବାକୁ ପୁନର୍ଷମ କରିବା ଲାଗି ପଦକ୍ଷେପ ନେବାକୁ କହିଛନ୍ତି ଏକ ଟ୍ୱିଟ୍ କରି ଶ୍ରୀ ପ୍ରସାଦ କହିଛନ୍ତି ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ କାଟି ସଫା କରିବା ଓ ବିଦ୍ୟୁତ୍ ଯୋଗାଣ ପୁନସ୍ଥାପନ କରିବା ଭଳି କାର୍ଯ୍ୟମାନ କରିବାକୁ ଥିବାବେଳେ ସେମାନେ ଏଦିଗରେ ଯଥାସ୍ୟବ ପ୍ରୟାସ ଚଳେଇଛନ୍ତି ସେ କହିଛନ୍ତି ସ୍ଥାନୀୟ କର୍ତ୍ତ୍ୱପକ୍ଷମାନଙ୍କ ସହ ମିଶି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି

ଦିଲ୍ଲୀ ପୁଣେ ବିମାନ ଉଡ଼ାଣ ଆରମ୍ଭ କରିବାରେ ପ୍ରଥମ ବିମାନ ହୋଇଛି

କେରଳ ଓ କେନ୍ଦ୍ରଶାସିତ ଅଞ୍ଚଳ ଜନ୍ମୁ କାଶ୍ମୀରରେ ଗତକାଲି ଏହି ପର୍ବ ପାଳିତ ହୋଇଥିଲା ଗତକାଲି ରମ୍କାନ ମାସର ପରିସମାପ୍ତି ଘଟିଛି ଦିଲ୍ଲୀ କାମା ମସ୍ଜିଦ୍ର ସାହି ଇମାମ୍ ସୟଦ୍ ଅହମ୍ମଦ ବୁଖାରୀ ଲୋକମାନଙ୍କୁ ମସ୍ଜିଦ୍କୁ ନ ଆସି ଘରେ ରହି ଇଦ୍ ପ୍ରାର୍ଥନା ଓ ନମାଜ ପାଠ କରିବାପାଇଁ ନିବେଦନ କରିଥିଲେ ଇଦ୍ ପାଳନ ସମୟରେ ଶାରୀରିକ ଦୂରତାର କଡ଼ାକଡ଼ି ପାଳନ ପାଇଁ ମଧ୍ୟ ସେ ଲୋକମାନଙ୍କୁ ନିବେଦନ କରିଥିଲେ କରମର୍ଦ୍ଦନ କରିବା ଓ ପରସ୍କରକୁ ଆଲିଙ୍ଗନ କରିବାରୁ ନିବୂତ୍ତ ରହିବାକୁ ମଧ୍ୟ ସାହି ଇମାମ୍ ଲୋକମାନଙ୍କୁ ଅନୁରୋଧ କରିଥିଲେ ମୁସଲମାନ ସମ୍ପ୍ରଦାୟର ଆହୁରି ଅନେକ ଉଲେମା ଲୋକମାନଙ୍କୁ ଘରେ ରହି ପ୍ରାର୍ଥନା କରିବାପାଇଁ ନିବେଦନ କରିଛନ୍ତି ସମ୍ଭବତଃ ଦେଶରେ ଇଦ୍ ପର୍ବ ପାଳନ ଅବସରରେ ମସ୍ଜିଦ୍ ଓ ଇଦ୍ଗାହଗୁଡ଼ିକରେ ସାମୃହିକ ନମାଜ ପାଠ କରା ନ ଯିବା ଏହା ପ୍ରଥମ ଘଟଣା କୋଭିଡ୍ ନାଇଣ୍ଟିନ୍ କଟକଣାପାଇଁ ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ଜନସମାବେଶକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଇଦ୍ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଟ୍ୱିଟ୍ କରି ଏ ବିଷୟରେ ଜଣାଇଛନ୍ତି

ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଶାରୀରିକ ଦୂରତା ବକାୟ ରଖିବା ଲକ୍ଷ୍ୟରେ ପରୀକ୍ଷା କେନ୍ଦ୍ରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପଭି ନିଆଯାଇଛି ପରୀକ୍ଷାର୍ଥୀମାନେ ଯେଉଁ ସ୍କୁଲ୍ରେ ଅଧ୍ୟୟନ କରୁଛନ୍ତି କେବଳ ସେହି ସ୍କୁଲ୍ଗୁଡ଼ିକରେ ସେମାନେ ପରୀକ୍ଷା ଦେଇପାରିବେ ଓ କୌଣସି ବାହ୍ୟ ପରୀକ୍ଷା କେନ୍ଦ୍ରକୁ ଯିବେ ନାହିଁ ବୋଲି ପୂର୍ବରୁ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ଘୋଷଣା କରିସାରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ କୌଣସି କୋଭିଡ୍ ନାଇଷ୍ଟିନ୍ କଣ୍ଟେନ୍ମେଣ୍ଟ ଜୋନ୍ରେ ପରୀକ୍ଷା କେନ୍ଦ୍ର ହେବ ନାହିଁ ପରୀକ୍ଷାର୍ଥୀମାନଙ୍କ ଅନ୍ୟ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନେବାର ବ୍ୟବସ୍ଥା ରାଜ୍ୟ ସରକାର କରିବେ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସମଗ୍ର ଦେଶରେ ହେବାକୁ ଥିବାବେଳେ ଦଶମ ଶ୍ରେଶୀ ବୋର୍ଡ଼ ପରୀକ୍ଷା ଦିଲ୍ଲୀର ଉତ୍ତର ପୂର୍ବାଞ୍ଚଳରେ ହେବାକୁ ରହିଛି ଆଇନ ଶୂଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଦିଲ୍ଲୀର ଉତ୍ତର ପୂର୍ବାଞ୍ଚଳ ଭାଗରେ ଦଶମ ଶ୍ରେଣୀର ସେହି ପରୀକ୍ଷାଗୁଡ଼ିକ ହୋଇପାରି ନ ଥିଲା ନାଇଡ଼ ବିର୍ଲା ମିଟିଂ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଓ ଲୋକସଭା ବାଚସ୍କତି ଓମ୍ ବିର୍ଲା ସଂସଦୀୟ ସ୍ଥାୟୀ କମିଟିଗ୍ରଡ଼ିକର ନିୟମିତ ବୈଠକ କରାଯିବା ପ୍ରସ୍ତ୍ରତିର ସମୀକ୍ଷା କରିଛନ୍ତି ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ